ଅନେକ ରାଜିନାମା ସ୍ୱାକ୍ଷରିତ ହେବାର ଆଶା କରାଯାଉଛି

ପିଏମ୍ ସାଉଦି କ୍ରାଉନ୍ ପ୍ରିନ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଉଦି ରାଜା ମହମ୍ମଦ ବିନ୍ ସଲମାନ ବିନ୍ ଅବଦୁଲ ଅଜିକ୍ ଅଲସୌଦ୍ଙ୍କ ସହ ନୂଆଦିଲ୍ଲୀରେ ଆପୋଷ ସ୍ୱାର୍ଥ ବିଜଡ଼ିତ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରୁଛନ୍ତି ଦୁଇ ପକ୍ଷ ମଧ୍ୟରେ ପ୍ରତିନିଧିଷ୍ଠରୀୟ କଥାବାର୍ତ୍ତା ପରେ ଅନେକ ରାଜିନାମା ସ୍ୱାକ୍ଷରିତ ହେବାର ଆଶା କରାଯାଉଛି ଭାରତକୁ ଦୁଇ ଦିନିଆ ଗସ୍ତରେ ଆସି ଶ୍ରୀ ଅଲସୌଦ୍ ଗତକାଲି ସନ୍ଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚଥିଲେ ଆଜି ସକାଳେ ତାଙ୍କୁ ରାଷ୍ଟ୍ରପତି ଭବନରେ ଭବ୍ୟ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରାଯାଇଛି ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ସାଉଦି ରାଜା ଅଲସୌଦ୍ କହିଛନ୍ତି ଭାରତ ଓ ସାଉଦି ଆରବ ମଧ୍ୟରେ ସମ୍ପର୍କ ବଳବତ୍ତର ରହୁ ଏବଂ ଉଭୟ ଦେଶର ସ୍ୱାର୍ଥ ଦୃଷ୍ଟିରୁ ସମ୍ପର୍କରେ ଉନ୍ନତି ହେଉ ବୋଲି ସେ ଚାହାନ୍ତି ସାଉଦି ଆରବ ଓ ଭାରତ ପାଇଁ ଯାହା ଉତ୍ତମ ଉଭୟ ଦେଶର ନେତୃତ୍ୱ ସେ ଦିଗରେ ପଦକ୍ଷେପ ନେବେ ବୋଲି ଶ୍ରୀ ଅଲ୍ସୌଦ ଆଶାବ୍ୟକ୍ତ କରିଛନ୍ତି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ଅଲ୍ସୌଦଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଛି ଦୁଇ ଦେଶ ମଧ୍ୟରେ ବାଶିଜ୍ୟ ପୁଞ୍ଜିନିବେଶ ପ୍ରତିରକ୍ଷା ନିରାପତ୍ତା ଓ ଆଞ୍ଚଳିକ ସହଯୋଗ ଆଦି ବିଭିନ୍ନ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ପାଇଁ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଶ୍ରୀ ଅଲ୍ସୌଦ ଆଜି ସନ୍ଧ୍ୟାରେ ସାକ୍ଷାତ୍ କରିବେ ଶ୍ରୀ ଅଲ୍ସୌଦ୍ ସାଉଦି ଆରବ ମନ୍ତ୍ରୀ ପରିଷଦର ଉପାଧ୍ୟକ୍ଷ ଓ ପ୍ରତିରକ୍ଷା ମନ୍ତ୍ରୀ ଅଛନ୍ତି ତାଙ୍କ ସହ ସେ ଦେଶର ମନ୍ତ୍ରୀ ବରିଷ୍ଣ ଅଧିକାରୀ ଓ ବିଶିଷ୍ଟ ବ୍ୟବସାୟୀମାନଙ୍କର ଏକ ପ୍ରତିନିଧି ଦଳ ମଧ୍ୟ ଭାରତ ଆସିଛି

ପ୍ରେଜ୍ ଏନର୍ଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ କହିଛନ୍ତି ଆଜିର ଦ୍ରତ ବୈଷୟିକ ବିକାଶର ଯୁଗରେ ଶକ୍ତି ଓ ପରିବେଶ ସବୁଠୁ ଚିନ୍ତାର ବିଷୟ ହୋଇ ରହିଛି ନୂଆଦିଲ୍ଲୀରେ ଶକ୍ତି ଓ ପରିବେଶ ଆନ୍ତର୍ଜାତିକ ସମ୍ମିଳନୀ ଓ ପ୍ରଦର୍ଶନୀରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ପରିବେଶର ସୁରକ୍ଷା ପାଇଁ ବାସ୍ତବ ନୀତି ପ୍ରଶୟନ ସକାଶେ ସେ ନୀତି ନିର୍ଦ୍ଧାରଣକାରୀମାନଙ୍କୁ ନିବେଦନ କରିଛନ୍ତି ଶ୍ରୀ କୋବିନ୍ଦ୍ କହିଛନ୍ତି ଲୋକମାନଙ୍କୁ ଶସ୍ତାରେ ଶକ୍ତି ଯୋଗାଇଦେବାକୁ ସରକାର ପ୍ରତିଶ୍ରତିବଦ୍ଧ

ଦିଲ୍ଲୀ ଗାଜିଆବାଦ ମିରଟ ଆଞ୍ଚଳିକ ଦୂତ ଗମନାଗମନ ସଡ଼କ ପଥ ନିର୍ମାଣ ପାଇଁ କେନ୍ଦ୍ର କ୍ୟାବିନେଟ୍ ଅନୁମତି ପ୍ରଦାନ କରିଛି

ଏହି ପ୍ରକଳ୍ପ ସମ୍ପର୍ଷ ହେଲେ ଜାତୀୟ ରାଜଧାନୀ କ୍ଷେତ୍ରରେ ଯାନବାହନ ଚଳାଚଳ ଭିଡ଼ ହ୍ରାସ ପାଇବ ଅର୍ଥ ନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ସିସିଇଏ ମଧ୍ୟାହ୍ନ ଭୋଜନ ଯୋଜନା ଅଧୀନରେ ସଂଶୋଧିତ ନିୟମକୁ ଅନୁମୋଦନ କରିଛି

ଚିପ୍ସେଟ୍ ସମେତ ଇଲେକ୍ଟ୍ରୋନିକ୍ୱ ବ୍ୟବସ୍ଥା ପାଇଁ ଅନ୍ୟାନ୍ୟ ମୂଳ ଯନ୍ତ୍ରପାତି ନିର୍ମାଣକୁ ଉତ୍ପାହିତ କରି ବିଶ୍ୱସ୍ତରରେ ଭାରତକୁ ଇଲେକ୍ଟ୍ରୋନିକ୍ଟ ସିଷ୍ଟମ ଡିଜାଇନ୍ ଓ ଉତ୍ପାଦନର କେନ୍ଦ୍ରସ୍ଥଳୀ ଭାବେ ସ୍ଥାପନ କରିବା ଏହି ନୀତିର ମୂଳ ଲକ୍ଷ୍ୟ ଏହାଦ୍ୱାରା ବିଶ୍ୱସ୍ତରରେ ପ୍ରତିଯୋଗିତା ସକାଶେ ଇଲେକ୍ଟ୍ରୋନିକ୍ସ ଶିଳ୍ପ ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି କରାଯାଇ ପାରିବ

ତିନିବାର ତଲାକ ପ୍ରଥାକୁ ଏହି ଅଧ୍ୟାଦେଶ ବଳରେ ଧର୍ତ୍ତବ୍ୟ ଅପରାଧ ଭାବେ ବଳବତ୍ତର ରଖାଯିବ ପିଏମ୍ ନାର୍କୋଟିକ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ନିଶା ଔଷଧ କାରବାର ହେଉଛି ସନ୍ତାସବାଦୀ ଓ ଦେଶ ବିରୋଧୀ ଶକ୍ତିମାନଙ୍କର ସବୁଠାରୁ ବଡ଼ ଆୟର ଉତ୍ସ ଭାରତକୁ ନିଶା ଔଷଧ ସେବନ ମୁକ୍ତ କରିବା ପାଇଁ ଅଭିଯାନ ଉପଲକ୍ଷେ ଭିଡ଼ିଓ ବାର୍ତ୍ତାରେ ଶ୍ରୀ ମୋଦି କହିଛନ୍ତି ନିଶା ଔଷଧ କାରବାରରୁ ମିଳୁଥିବା ଅର୍ଥକୁ ଏହି ଅସାମାଜିକ ଶକ୍ତିମାନେ ଦେଶରେ ଅସ୍ଥିରତା ସୃଷ୍ଟି ପାଇଁ ବ୍ୟବହାର କରୁଛନ୍ତି ଆର୍ଟ୍ ଅଫ୍ ଲିଭିଂ ଫାଉଶ୍ଡେସନ୍ ପକ୍ଷରୁ ନିଶାମୁକ୍ତ ଭାରତ ଅଭିଯାନ ଆରମ୍ଭ କରାଯାଇଛି ଗତକାଲି ହିସାରର ଗୁରୁ ଜମ୍ବେଶ୍ୱର ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ ଉହବ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଏହି ବାର୍ଭାକୁ ପ୍ରଦର୍ଶନ କରାଯାଇଥିଲା ସୁସ୍ଥ ଜୀବନ ଉଜ୍ୱଳ ଭବିଷ୍ୟତ ଏବଂ ଦେଶର ନିରାପତ୍ତା ଓ ସୁରକ୍ଷା ପାଇଁ ନିଶା ଔଷଧ ସେବନ ନ କରିବାକୁ ଶ୍ରୀ ମୋଦି ଯୁବ ପିଢ଼ିକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଯେଉଁମାନଙ୍କର ଆତ୍ମ ବିଶ୍ୱାସ ଓ ଦୃଢ଼ ମନୋବଳ ରହିଛି ସେମାନେ କଦାପି ନିଶା ଔଷଧ ସେବନର ଶିକାର ହେବେ ନାହିଁ ଯେଉଁମାନେ ନିଶା ଔଷଧ ସେବନର ଶିକାର ହୋଇଛନ୍ତି ସେମାନଙ୍କୁ ଏଥିରୁ ମୁକ୍ତ କରିବା ଓ ସାହାଯ୍ୟ କରିବା ପାଇଁ ସେ ଯୁବପିଢ଼ିକୁ ଆହ୍ୱାନ କଣାଇଛନ୍ତି ନିଶା ଔଷଧ ସେବନ ଭଳି ସମସ୍ୟା ଦୂରକରିବାକୁ ସରକାର ଗ୍ରହଣ କରିଥିବା ପଦକ୍ଷେପଗୁଡ଼ିକ ସଂକ୍ରାନ୍ତରେ ଶ୍ରୀ ମୋଦି ଆଲୋକପାତ କରିଛନ୍ତି ସୀତାରମଣ ଏରୋ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଭାରତରେ ପୁଞ୍ଜିନିବେଶ କରିବାକୁ ଆନ୍ତର୍ଜାତିକ ପୁଞ୍ଜିନିବେଶକାରୀମାନଙ୍କୁ ଆମନ୍ତ୍ରଣ କରିଛନ୍ତି ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଭାରତରେ ସେମାନଙ୍କ ପାଇଁ ଏକ ବୃହତ୍ତର ବକାର ଥିବାର ସେ କହିଛନ୍ତି

ଏହା ବିଶ୍ୱର ବହ୍ କମ୍ପାନୀମାନଙ୍କ ପାଇଁ ଏକ ମଞ୍ଚ ସାବ୍ୟସ୍ତ ହେବ

ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଧନୁଷ ହେଉଛି ବହୁ ଦୂର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦି ବନ୍ଧୁକ ଯାହା ଭାରତରେ ନିର୍ମାଣ ହେବାକୁ ଯାଉଛି ଏହାଦ୍ୱାରା ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ସଫଳ ହେବାର ଆଶା କରାଯାଉଛି ପିଏମ୍ କୋରିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାତିରେ ଦକ୍ଷିଣ କୋରିଆକୁ ଦୁଇ ଦିନ ଗସ୍ତରେ ଯିବେ ଦୁଇ ଦେଶ ମଧ୍ୟରେ ଉଚ୍ଚସ୍ତରୀୟ କଥାବାର୍ତ୍ତାର ଅଂଶସ୍ୱରୂପ ପ୍ରଧାନମନ୍ତ୍ରୀ ସେଠାକୁ ଯାଉଛନ୍ତି ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍ କେ ଇନ୍ଙ୍କ ସହ ଶିଖର ବୈଠକସ୍ତରୀୟ କଥାବାର୍ତ୍ତା ସମେତ କୋରିଆର ନେତାମାନଙ୍କ ସହ ସେ ଆଲୋଚନା କରିବେ ଓ କୋରିଆର ଉଦ୍ୟୋଗପତି ଏବଂ ସେଠାରେ ଥିବା ଭାରତୀୟ ସମ୍ପ୍ରଦାୟ ଲୋକମାନଙ୍କ ସହ ବାର୍ତ୍ତାଳାପ କରିବେ ଏସ୍ସି ଅମ୍ଘାନୀ ସୁପ୍ରିମ୍କୋର୍ଟ ରିଲାଏନ୍ସ୍ କମ୍ୟୁନିକେସନ୍ସ୍ ଚେୟାର୍ମ୍ୟାନ୍ ଅନିଲ୍ ଅମ୍ଭାନୀଙ୍କୁ ଅଦାଲତ ଅବମାନନା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛନ୍ତି

ଇଡି ବାଡ୍ରା ରବର୍ଟ ବାଡ୍ରା ଆକି ନୂଆଦିଲ୍ଲୀରେ ପୁନର୍ବାର ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ରେ ହାଜର ହୋଇଛନ୍ତି ତାଙ୍କୁ ଜେରା କରିବାପାଇଁ ଆକି ସକାଳୁ ଇଡି ଅଫିସ୍ରେ ହାଜର ହେବାକୁ କୁହାଯାଇଥିଲା

ଚଳିତ ମାସ ପ୍ରାରମ୍ଭରେ ତାଙ୍କୁ ସେହି ମାମଲାରେ ଜେରା କରାଯାଇଥିଲା ତଦନ୍ତରେ ସହଯୋଗ କରିବାପାଇଁ ଦିଲ୍ଲୀର ଏକ ଅଦାଲତ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ ଆଇସିଜେ ଯାଦବ କୁଳଭୁଷଣ ଯାଦବଙ୍କ ମାମଲାର ଶୁଣାଶିକୁ ସ୍ଥଗିତ ରଖିବାକୁ ପାକିସ୍ତାନର ଅନୁରୋଧକୁ ଆନ୍ତର୍ଜାତିକ ନ୍ୟାୟାଳୟ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି ଜଣେ ନୂଆ ଅସ୍ଥାୟୀ ବିଚାରପତିଙ୍କୁ ନିଯୁକ୍ତ କରିବା ଲାଗି ଏହି ଶୁଣାଶିକୁ ସ୍ଥଗିତ ରଖିବାପାଇଁ ପାକିସ୍ତାନ ଅନୁରୋଧ କରିଥିଲା ସୋମବାରଠାରୁ ହେଗ୍ ସ୍ଥିତ ଆନ୍ତର୍କାତିକ ନ୍ୟାୟାଳୟରେ ଚାରିଦିନିଆ ଶୁଣାଣି ଆରମ୍ଭ ହୋଇଛି ଅସ୍ଥାୟୀ ବିଚାରପତିଙ୍କ ଅସୁସ୍ଥତାକୁ ନେଇ ମାମଲାର ଶୁଣାଶିକୁ ସ୍ଥଗିତ ରଖିବାକୁ ପାକିସ୍ତାନ ଗତକାଲି ଅନୁରୋଧ କରିଥିଲା କିନ୍ତୁ ଆନ୍ତର୍ଜାତିକ ନ୍ୟାୟାଳୟ ପାକିସ୍ତାନର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଦେଇ ଅସ୍ଥାୟୀ ବିଚାରପତିଙ୍କ ଅନ୍ତ୍ରପସ୍ଥିତିରେ ଶ୍ରଣାଣି କାରି ରଖିଛନ୍ତି

ଆଜ୍ହାର୍କୁ ଜାତିସଂଘଦ୍ୱାରା ଆନ୍ତର୍କାତିକ ସନ୍ତାସବାଦୀ ଘୋଷଣା କରିବାପାଇଁ ଭାରତର ଉଦ୍ୟମକୁ ଏହି ପ୍ରସ୍ତାବ ସାହାଯ୍ୟ କରିବ ପାକିସ୍ତାନଭିତ୍ତିକ ଜୈସେ ମହମ୍ମଦ ସନ୍ତାସବାଦୀ ସଙ୍ଗଠନ ପୁଲ୍ଓ୍ୱାମା ସନ୍ତାସବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି କାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ୍ ଡୋବାଲ୍ ଓ ଫ୍ରାନ୍ସ୍ ରାଷ୍ଟ୍ରପତିଙ୍କ କ୍ରଟନୈତିକ ଉପଦେଷ୍ଟା ଫିଲିପି ଏଟିନୀଙ୍କ ମଧ୍ୟରେ ଗତକାଲି ନ୍ନଆଦିଲ୍ଲୀରେ ଆଲୋଚନା ପରେ ଫ୍ରାନ୍ସ୍ ଏହି ପ୍ରସ୍ତାବ ଆଗତ କରିବାକୁ ନିଷ୍ପଭି ନେଇଛି

ପୁଲ୍ୱାମା ଟ୍ରମ୍ପ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ ଟ୍ରମ୍ପ୍ ପୁଲୱାମା ସନ୍ତାସବାଦୀ ଆକ୍ରମଣକୁ ଏକ ଅତି ଭୟଙ୍କର ଘଟଣା ବୋଲି ବର୍ଷନା କରିବା ସହିତ ଖୁବ୍ ଶୀଘ୍ର ଏହା ଉପରେ ସେ ଏକ ବିବୃତ୍ତି କାରି କରିବାକୁ କହିଛନ୍ତି